ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାର ବିଜେପିର ସଫଳତାରେ ଭୟଭୀତ ହୋଇପଡିଲେଣି

ସେ ମଧ୍ ପୂର୍ବରୁ ରାକ୍ୟର ଅର୍ଥମନ୍ତୀ ଭାବେ ଦାୟିତ୍ୱ ତୁଲାଇଥିଲେ ତାଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏହି ଘଟଣାକ୍ ନେଇ ସ୍ତାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି